ଓଏସଆରଟିସିକୁ ଆର୍ଥିକଭାବେ ସୁଦୃଢ କରିବା ପାଇଁ ନିଷ୍ବଉି ମେଡିକାଲ ବଣ୍ଡ ପଲିସି ନିୟମରେ ପରିବର୍ଭନ କଲେ ରାଜ୍ୟ ସରକାର

ବଲାଙ୍ଗିର ଜିଲ୍ଲାର ବନ୍ୟା ପରିସ୍ଥିତି ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଓଏସଆରଟିସିକୁ ଆର୍ଥିକଭାବେ ସୁଦୃଢ କରିବାକୁ ନିଷ୍ବଉି ନିଆଯାଇଥିବାବେଳେ ଓଡିଶା ମେରିଟାଇମ୍ ବୋର୍ଡ ଗଠନ କରାଯାଇ ଏହାକୁ ଆର୍ଥିକ କ୍ଷମତା ପ୍ରଦାନ କରାଯିବ ବୋଲି ନିଷ୍ବତ୍ତି ହୋଇଛି

ଆକି ଅନୁଷ୍ଷିତ ଏକ ବୈଠକରେ ରାଜ୍ୟ ସରକାର ସ୍ତିତି ବାବଦରେ ଆଲୋଚନା କରିଥିଲେ ରାଜ୍ୟରେ ଡାକ୍ତର ଅଭାବ ଦୂର କରିବା ପାଇଁ ମଧ୍ଧ ଆଲୋଚନା ହୋଇଥିଲା ଅଧିକାଂଶ ଛାତ୍ରଛାତ୍ରୀ ଡାକ୍ତରୀ ପାସ୍ କରିବା ପରେ ରାକ୍ୟ ବାହାରକୁ ପଳାଉଥିବାରୁ ସରକାର ଉଦ୍ବେଗ ପ୍ରକାଶ କରିଥିଲେ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାରୀ ମେଡିକାଲ ବଣ୍ଡ ପଲିସିରେ ନିୟମ ପରିବର୍ତ୍ତନ କରିଛନ୍ତି

ପରେ ବ୍ରହ୍କପୁର ଓ ସମ୍ଭଲପୁରରେ ଏହି ଟ୍ରିବ୍ୟୁନାଲ୍ ପ୍ରତିଷ୍ଠା ହୋଇଥିଲା

ଆମ ଦେଶ ବିଶ୍ୱର ବୃହତ ଗଣତନ୍ତ ରାଷ୍ଟ ଏହାକୁ ନେଇ ଆମେ ଗର୍ବିତ

ଅପରପକ୍ଷରେ ଖୋର୍କ୍ଷାରେ ମଧ ସମାନ ପରିସ୍ତୁତି ସୃଷି ହୋଇଛି ଜିଲ୍ଲାର ଓବରସିଂ ପଞାୟତର ହିରିମଳ ଓ ଡିହଖଳା ଗାଁ ବାହ୍ୟ ଜଗତରୁ ସମ୍ମର୍ଶ୍ର ବିଛିନ୍ନ ହୋଇଯାଇଛି

ଅପରପକ୍ଷରେ ଖୁଣ୍ଣୁଶି ନିକଟସ୍ଥ ପୁରୁଶା ସମ୍ୟଲପୁର କଟକ ରାସ୍ତା ଉପରେ ପାଶି ଚାଲୁଥିବାରୁ ଦୁଇ ଦିନ ଧରି ଯାତାୟତ ବାଧାପ୍ରାପ୍ତ ହୋଇଥିବାବେଳେ ଆକି ସେଠାରେ ଜଳସ୍ତର କମିଛି

ଅନ୍ୟପକ୍ଷରେ ହୀରାକୁଦ ଡ୍ୟାମ୍ରୁ ଗତକାଲିଠାରୁ ଛାଡ଼ିଥିବା ପ୍ରଥମ ବନ୍ୟାଜଳ ଯୋଗୁଁ ଆଜି ସୁବର୍ଷପୁର ଜିଲ୍ଲାର ନଇକୁଳିଆ ଗାଁଗୁଡ଼ିକ ପ୍ରଭାବିତ ହୋଇଛି